ପିଏମ୍ ଡିସ୍କସନ୍ ଦେଶରେ କରୋନା ଟିକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କର୍ତ୍ତିବା ତିନୋଟି ଗୋଷ୍ଠୀ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଭର୍ଚ୍ଚଆଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି ସେହି ଗୋଷ୍ଠୀଗୁଡ଼ିକରେ ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍ ଇ ଲିମିଟେଡ୍ ଏବଂ ଡକୁର ରେଡ୍ଡିଜ୍ ଲାବରେଟୋରିର ପ୍ରତିନିଧି ଭାଗ ନେଇଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରୋନା ମହାମାରୀକୁ ପ୍ରତିହତ କରିବା ଦିଗରେ ଏହି ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକର ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ଏହି ଆଲୋଚନାରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଡ୍ ଟିକାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ ସେହି କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କୁ କରୋନା ଟିକାର ପ୍ରକ୍ୟାକରଣ ଏବଂ ତତ୍ସମ୍ପର୍କୀତ ବିଷୟଗ୍ରଡ଼ିକ ଉପରେ ପରାମର୍ଶ ଦେବାକୁ କହିଛନ୍ତି ସେ କହିଛନ୍ତି ଟିକା ସମ୍ପର୍କରେ ସାଧାରଣ ଲୋକମାନଙ୍କ ବୁଝିବା ଭଳି ସରଳ ଭାଷାରେ କମ୍ପାନୀଗୁଡ଼ିକ ସ୍ୱଚନା ପ୍ରସ୍ତୁତ କରନ୍ତି ଯାହାଫଳରେ ଏହାର ପ୍ରଭାବ ସମସ୍ତେ ବିଝି ପାରିବେ

ଏ ସମ୍ଭନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ଟିକା ବିକାଶ ସହ ସମ୍ପୂକ୍ତ ସମସ୍ତ ବିଭାଗକୁ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇ ଦେବା ଲାଗି ପରାମର୍ଶ ଦେଇଛନ୍ତି ଯାହାଫଳରେ ଭାରତ ସମେତ ସାରା ବିଶ୍ୱପାଇଁ ଏହି ଟିକାଗୁଡ଼ିକ ଫଳଦାୟୀ ହୋଇପାରିବ ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବେ ଦେଶର ତିନୋଟି ପ୍ରମୁଖ ସହରରେ ଅବସ୍ଥିତ ତିନୋଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ପରିଦର୍ଶନ କରି ଏହି ବିଷୟ ନିରିକ୍ଷଣ କରିଥିଲେ

ଏହି ରାଜପଥ ଖୋଲିବା ପରେ ପ୍ରୟାଗରାଜ ଏବଂ ବାରଣାସୀ ମଧ୍ୟରେ ଯାତ୍ରା ସମୟ ଏକ ଘଣ୍ଟା ହ୍ରାସ ପାଇବ ବୋଲି ଜଣାପଡ଼ିଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ହେଉଥିବା ବିକାଶମ୍ଭଳକ କାର୍ଯ୍ୟ ଯୋଗୁଁ ଗରିବ ଲୋକମାନେ ଲାଭାନ୍ଧିତ ହୋଇଛନ୍ତି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଛି

ଗୁରୁ ନାନକ ଜୟନ୍ତୀ ଆଜି ଭାରତ ସମେତ ସାରା ବିଶ୍ୱରେ ଧାର୍ମିକ ଶ୍ରଦ୍ଧା ଏବଂ ଉସାହର ସହିତ ଗୁରୁ ନାନକ କୟନ୍ତୀ ଏବଂ ଗୁରୁପର୍ବ ପାଳନ କରାଯାଉଛି ଗୁରୁ ନାନକଦେବ ଶିଖ୍ ଧର୍ମର ସ୍ଥାପନା କରିଥିଲେ

ଏହି ଉପଲକ୍ଷେ ବିଶ୍ୱର କୋଣଅନୁକୋଣରେ ଶ୍ରଦ୍ଧାଳୁମାନେ ପ୍ରାର୍ଥନା ଓ କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଗୁରୁ ନାନକ ଦେବ ସତ୍ୟ ଏବଂ ଦୟାର ପଥ ଅନୁସରଣ କରି ସାରା ବିଶ୍ୱକୁ ଆଦର୍ଶ ଜୀବନର ବାର୍ତ୍ତା ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ନାନକ ଦେବଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ କହିଛନ୍ତି ତାଙ୍କ ବିଚାରଧାରା ସମାଜରେ ସେବାଭାବ ଏବଂ ମହତ ଜୀବନଯାପନର ମାର୍ଗ ଦେଖାଇଛି ଜୟଶଙ୍କର ଭିଜିଟ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମ୍ଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ହସ୍ତାନ୍ତର କରିଛନ୍ତି ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କୋଭିଡ୍ ପରବର୍ତ୍ତୀ ସମୟର ମୁକାବିଲା ପାଇଁ ଉଭୟ ଦେଶ ଅର୍ଥନୈତିକ ସହଯୋଗପୂର୍ଣ୍ଣ ଭାଗିଦାରୀତା ବଜାୟ ରଖିବା ଦିଗରେ ସମ୍ମତି ପ୍ରକାଶ କରିଛନ୍ତି ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେଇଥିବାରୁ ମନ୍ତ୍ରୀ ଶ୍ରୀ ଜୟଶଙ୍କର ୟୁଏଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏସ୍ସିଓ ବୈଠକ ସାଂଘାଇ ସହଯୋଗ ସଂଗଠନର ଆଜି ଅନୁଷ୍ଠିତ ମୁଖ୍ୟମାନଙ୍କ ଭର୍ଚୁଆଲ୍ ବୈଠକରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଅଧ୍ୟକ୍ଷତା କରିଛନ୍ତି ଏହି ଅବସରରେ ଉପରାଷ୍ଟ୍ରପତି ସମଗ୍ର ବିଶ୍ୱରେ କରୋନା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ସମବେଦନା ଜଣାଇବା ସହ ଏଭଳି ଆହ୍ୱାନମୂଳକ ପରିସ୍ଥିତିରେ ନିରନ୍ତର ଭାବରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି

ସେ କହିଛନ୍ତି କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ସାମାଜିକ ଓ ରାଜନୈତିକ ପ୍ରଭାବ ଅଧିକ ତୀବ୍ ହୋଇଛି ଯାହାଫଳରେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି ସେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ବିଶ୍ୱସ୍ତରୀୟ ଅନୁଷ୍ଠାନରେ ଅଧିକ ସଂସ୍କାରର ଆବଶ୍ୟକତା ରହିଛି ଯାହାଫଳରେ କୋଭିଡ୍ ପରବିର୍ତ୍ତୀ ବିଶ୍ୱରେ ବିକାଶକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ଶ୍ରୀ ନାଇଡୁ ଅର୍ଥନୈତିକ ବିକାଶ ସମ୍ପର୍କରେ ଆତ୍ମ ନିର୍ଭର ଭାରତ ସଫଳ ସାବ୍ୟସ୍ତ ହୋଇପାରିଛି ବୋଲି କହିବା ସହ ଏହା ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦେଶର ଅର୍ଥନୈତିକ ଆଭିମୁଖ୍ୟ ବୃଦ୍ଧି ଦିଗରେ ସହାୟକା ହୋଇଥିବା ସେ କହିଛନ୍ତି

ପାକିସ୍ତାନ୍ ସିଜ୍ ଫାୟାର୍ ପାକିସ୍ତାନ ପକ୍ଷରୁ ଆଜି ପୁଣିଥରେ ଅସ୍ତ୍ରବିରତି ଉଲ୍ଲୁଙ୍ଘନ କରାଯାଇ ଜାନ୍ସୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଶାହାପୁର ସେକୁର ଅନ୍ତର୍ଗତ ପୁଞ୍ଚ ଜିଲ୍ଲାରେ ମୋର୍ଟାର୍ ମାଡ଼ କରାଯାଇଛି ପ୍ରତିରକ୍ଷା ବିଭାଗର ମୁଖପାତ୍ର କଲୋନେଲ୍ ଦବିନ୍ଦର ଆନନ୍ଦ କହିଛନ୍ତି ପ୍ରଥମେ ପାକିସ୍ତାନ ପଟୁ ଗୁଳି ଚାଳନା ଆରମ୍ଭ କରାଯାଇଥିଲା ଏବଂ ପରେ ମୋର୍ଟାର୍ମାଡ଼ କରାଯାଇଥିଲା ତେବେ ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି ଆମ ଜାଞ୍ଗୁ ସମ୍ଭାଦଦାତା କଣାଇଛନ୍ତି ଏହି ଗୁଳିଗୋଳା ବିନିମୟରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ

ପିଏମ୍ ଫାର୍ମର୍ସ୍ ବିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ନୂଆ କୃଷିନୀତି କୂଷକମାନଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବା କ୍ଷେତ୍ରରେ ସୁଯୋଗ ପ୍ରଦାନ ସହ ମଣ୍ଡି ବ୍ୟବସ୍ଥାର ସୁଦୃଢ଼ିକରଣ କରିବ ସେ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ଉଦ୍ଦେଶ୍ୟରେ ସରକାର କୁଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି

ଅମିତ ଶାହା କୋଭିଡ୍ ନାଇଷ୍ଟିନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟକ୍ଷ ଯୋଗଦାନ ଫଳରେ କରୋନା ମହାମାରୀ ଭଳି ସଂକଟ ସମୟରେ ଅର୍ଥନୀତି ସର୍ବୋଚ୍ଚ ସ୍ତରରେ ରହିଛି ଆଜି ଅହଞ୍ଚଦାବାଦ୍ର ଦୁଇଟି ଫ୍ଲାଇଓଭରକୁ ଭର୍ଚ୍ଚୁଆଲ୍ ମୋଡ୍ରେ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ସରକାର କରୋନା ସଫକଟ ଭଳି ସମୟରେ କୃଷି ଶକ୍ତି ଏବଂ ଟିକସ କ୍ଷେତ୍ରରେ ଦୀର୍ଘ ମିଆଦୀ ପଦକ୍ଷେପ ଗ୍ରହଣ କରିଛନ୍ତି